ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଟଇତ

ଏପରିକି ଉପାଧ୍ଧକ୍ଷ ଡେପୁଟି ମେୟର ପଦ ପାଇଁ ମଧ୍ଧ ପ୍ରତ୍ୟକ୍ଷ ନିର୍ବାଚନ ହେବ ଏ ସଂପର୍କିତ ଆଇନ ସଂଶୋଧନ ପାଇଁ ଖୁବ୍ଶୀଘ୍ର ବିଧାନସଭାକୁ ଆସିବ ବୋଲି ଜଣାପଡ଼ିଛି

ଆକି ରାକ୍ୟର ବିଭିନ୍ ବାର୍ ଆସୋସିଏସନ୍ର ପ୍ରତିନିଧି ଓ ଆଇନ୍ଜୀବୀ ସଂଘର କର୍ମକର୍ତାଙ୍କ ବୈଠକ ହାଇକୋର୍ଟ ବାର୍ ଆସୋସିଏସନ୍ରେ ଅନୁଷିତ ହୋଇଯାଇଛି